ଅନେକ ସ୍ଥାନରେ କର୍ମସ୍ଥଳୀଗ୍ରଡିକରେ ବହୁସଂଖ୍ୟକ ହିତାଧିକାରୀ ଟିକା ନେଇଛନ୍ତି

ଏଥିଲାଗି ରେମ୍ଡେସିଭିର୍ ଇଞ୍ଜେକ୍ସନ ବ୍ୟବହାର ହଠାତ୍ ବୃଦ୍ଧି ପାଇଛି ଆଗାମୀ ଦିନମାନଙ୍କରେ ଏହି ଇଞ୍ଜେକ୍ସନ ପାଇଁ ଚାହିଦା ଆହୁରି ବୃଦ୍ଧି ପାଇପାରେ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ମନ୍ତ୍ରଣାଳୟ କହିଛି କେତେ ପରିମାଣରେ ରେମ୍ଡେସିଭିର୍ ଇଞ୍ଜେକ୍ସନ ତିଆରି ହେଉଛି ସେ ବିଷୟ ୱେବ୍ସାଇଟ୍ ଗୁଡ଼ିକରେ ଦର୍ଶାଇବା ପାଇଁ ଦେଶୀୟ ଔଷଧ ଉତ୍ପାଦନକାରୀ ସଂସ୍ଥାଗୁଡ଼ିକୁ କୁହାଯାଇଛି ତାଙ୍କ ପାଖରେ କେତେ ଷ୍ଟକ୍ ଅଛି ଏବଂ ଦେଶରେ କେତେ ବର୍ଷନ କେନ୍ଦ୍ର ଅଛି ସେ ବିଷୟ ମଧ୍ୟ ଓ୍ୱେବ୍ସାଇଟ୍ରେ ଉଲ୍ଲେଖ କରିବାକୁ କୁହାଯାଇଛି ଡ୍ରଗ୍ ଇନ୍ନପେକୂରମାନଙ୍କୁ ଷ୍ଟକ୍ ଯାଞ୍ଚ କରି ଅସାଧୁ ଉପାୟରେ ଇଞ୍ଜେକ୍ନ ବିକ୍ରି ଉପରେ କଡା ପଦକ୍ଷେପ ନେବାକୁ କୁହାଯାଇଛି କଳାବଜାରରେ ବିକ୍ରିକୁ ରୋକିବା ପାଇଁ ଡ୍ରଗ୍ ଇନ୍ସପେକୂରମାନଙ୍କୁ କଡା ନିର୍ଦ୍ଦେଶ ଦିଆଯାଇଛି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଗୁଡ଼ିକର ସ୍ୱାସ୍ଥ୍ୟ ସଚିବ ମାନେ ଡ୍ରଗ୍ ଇନ୍ନପେକୁରମାନଙ୍କ ସହ ପରିସ୍ଥିତିର ସମୀକ୍ଷା କରିବେ ବୋଲି ମଧ୍ୟ କୁହାଯାଇଛି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ରେମ୍ଡେସିଭିର୍ ଉତ୍ପାଦନ ବଢ଼ାଇବା ଲାଗି ଦେଶୀୟ ଉତ୍ପାଦନକାରୀମାନଙ୍କ ସହ ଫାର୍ମାସ୍ୟିଟିକାଲ ବିଭାଗ ସମନ୍ୱୟ ରକ୍ଷା କରିବ ବୋଲି ନିର୍ଦ୍ଦେଶ ଦିଆଯାଇଛି କୁମ୍ଭମେଳା ହରିଦ୍ୱାରରେ ଚାଲିଥିବା କୁୟମେଳାରେ ଯୋଗଦେବା ପାଇଁ କେବଳ ନେଗେଟିଭ୍ ଆର୍ଟି ପିସିଆର୍ ଥିବା ଭକ୍ତମାନଙ୍କୁ ଅନୁମତି ଦିଆଯିବ

କୁୟ ସ୍ଥଳୀରେ ଛେପ ପକାଇବା ଭଳି କାର୍ଯ୍ୟକୁ ନିଷିଦ୍ଧ କରାଯାଇଛି କୁୟ ମେଳାରେ କୋଭିଡ୍ ନାଇଷ୍ଟିନ୍ ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଗତକାଲି ଏସ୍ଓପି ଜାରି କରାଯାଇଛି ଏସ୍ଓପି ଅନୁଯାୟୀ ଉତ୍ତରାଖଣ୍ଡ ସରକାର ଭକ୍ତମାନଙ୍କ ପଞ୍ଜିକରଣ ଓ ଡାକ୍ତରୀ ପ୍ରମାଣପତ୍ର ବାଧ୍ୟତାମୂଳକ କରିବେ

ସାମରିକ ଓ ଅର୍ଦ୍ଧସାମରିକ ବାହିନୀ ପକ୍ଷରୁ ଏହି ହସ୍ପିଟାଲକୁ ଡାକ୍ତରମାନଙ୍କୁ ନିଯୁକ୍ତି ମିଳିବ ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ବୂଦ୍ଧି ପାଉଥିବାରୁ ଏହି ହସ୍ପିଟାଲ ଗୁରୁତର ରୋଗୀମାନଙ୍କୁ ଚିକିସ୍ଥା କରିବାରେ ସହାୟକ ହୋଇପାରିବ ରମଜାନ ଆସନ୍ତାକାଲିଠାରୁ ପବିତ୍ର ରମଜାନ ମାସ ଆରମ୍ଭ ହେବ ଲକ୍ଷ୍ନୌସ୍ଥିତ କେନ୍ଦ୍ରୀୟ ଚନ୍ଦ୍ର ଦୂଶ୍ୟ କମିଟିର ମୌଲାନା ଖଲିଦ ରସିଦ ଫିରଙ୍ଗି ମେହେଲି କହିଛନ୍ତି ଚନ୍ଦ୍ର ଦୃଶ୍ୟ ହୋଇନାହାନ୍ତି ରମ୍ଜାନ ସମୟରେ କୋଭିଡ ନିୟମ ପାଳନ କରିବା ପାଇଁ ସେ ଲୋକମାନଙ୍କୁ ନିବେଦନ କରିଛନ୍ତି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦକ୍ଷ ନେତୃତ୍ୱ ଯୋଗୁଁ ଏହା ସମ୍ଭବ ହୋଇଛି ବୋଲି ଶ୍ରୀ ଜାଭେଡକର କହିଛନ୍ତି ବୋର୍ଡ ଏକ୍ସାମିନେସନ ମହାରାଷ୍ଟ୍ରରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା କାରଣରୁ ଦଶମ ଓ ଦ୍ଧାଦଶ ଶ୍ରେଣୀ ବୋର୍ଡପରୀକ୍ଷା ସ୍ଥଗିତ ରଖିବାକୁ ରାଜ୍ୟ ସରକାର ଗତକାଲି ନିଷ୍କଭି ନେଇଛନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କ ମଧ୍ୟରେ ଉତ୍ତେଜନା ତଥା ଛାତ୍ରଛାତ୍ରୀମାନଙ୍କ ନିରାପଭାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଛି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ ଶିକ୍ଷା ବିଭାଗର ଏକ ବୈଠକରେ ଏହି ନିଷ୍ପଭି ନିଆଯାଇଛି

ପିଏମ ରାଇସେନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱସ୍ତରୀୟ ରାଜନୈତିକ କଥାବାର୍ତ୍ତା ପାଇଁ ଭାରତର ପ୍ରମୁଖ ସମ୍ମିଳନୀ ରାଇସିନା ଡାଇଲଗ୍ର ଷଷ୍ଠ ସଂସ୍କରଣକୁ ଉଦ୍ଘାଟନ କରିବେ ଏହି ଚାରିଦିନିଆ ସମ୍ମିଳନୀ ଭିଡିଓ କନ୍ଫରେନ୍ରିଂ ମାଧ୍ୟମରେ ହେବ ରାଓଣ୍ଡାର ରାଷ୍ଟ୍ରପତି ପଲ୍ କଗାମେ ଓ ଡେନମାର୍ଗ ପ୍ରଧାନମନ୍ତ୍ରୀ ମେଟେ ଫେଡ୍ରିକସେନ୍ ମୁଖ୍ୟ ଅତିଥିଭାବେ ପ୍ରାର୍ୟିକ ଅଧିବେଶନରେ ଯୋଗଦେବେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମରିସନ୍ ଏହି ସମ୍ମିଳନୀର ପରବର୍ତ୍ତୀ ଅଧିବେଶନରେ ଅଂଶଗ୍ରହଣ କରିବେ ଏହି ସମ୍ମିଳନୀକୁ ବୈଦେଶିକ ମନ୍ତ୍ରଣାଳୟ ଓ ପର୍ଯ୍ୟବେକ୍ଷଣ ଗବେଷଣା ଫାଉଣ୍ଡେସନ ପକ୍ଷରୁ ମିଳିତଭାବେ ଆୟୋଜନ କରାଯାଇଛି

ଏହି ଚାରିଦିନିଆ ସମ୍ମିଳନୀ ଅବସରରେ ପାଞ୍ଚୋଟି ପ୍ରସଙ୍ଗ ଉପରେ ବିଶେଷ ଗୁରୁତ୍ୱ ଦିଆଯିବ ସେଗୁଡିକ ହେଲା ବିଶ୍ୱ ସ୍ପାସ୍ଥ୍ୟ ସଂଗଠନର ବହୁଦେଶୀୟ ବାଦ କ୍ଜାତିସଂଘର ପୁନର୍ଗଠନ ଯୋଗାଣ ଶୃଙ୍ଖଳର ନିରାପତ୍ତା ଓ ବିବିଧତା ଦେଶ ଓ ବ୍ୟକ୍ତିବିଶେଷଙ୍କୁ ଉତ୍ତରଦାୟୀକରିବା

ସୁଶୀଲ ଚନ୍ଦ୍ରା ବୟୋଜ୍ୟେଷ୍ଠ ନିର୍ବାଚନ କମିଶନର ସୁଶୀଲ ଚନ୍ଦ୍ରାଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଭାରତ ମୁଖ୍ୟ ନିର୍ବାଚନ ଆୟୁକ୍ତଭାବେ ନିଯୁକ୍ତ କରିଛନ୍ତି ଶ୍ରୀ ଚନ୍ଦ୍ର ଆଜିଠାରୁ ଦାୟିତ୍ୱ ଗ୍ରହଣ କରିବେ ସୁନୀଲ ଆରୋରାଙ୍କ ପରେ ଶ୍ରୀଚନ୍ଦ୍ରା ଏହି ଦାୟିତ୍ୱ ନେବାକୁ ଯାଉଛନ୍ତି ନିର୍ବାଚନ ଆୟୋଗରେ ଯୋଗଦେବା ପୂର୍ବରୁ ଶ୍ରୀ ଚନ୍ଦ୍ରା କେନ୍ଦ୍ରୀୟ ପ୍ରତ୍ୟକ୍ଷ ଶୁଳ୍କ ବୋର୍ଡରେ ଅଧ୍ୟକ୍ଷ ଥିଲେ

ନିର୍ବାଚନ ପ୍ରଚାର ସମୟରେ ମମତା ବାନାର୍ଜୀ କହିଥିଲେ ଭୋଟଦାନ ସମୟରେ କେନ୍ଦ୍ରୀୟ ସଶସ୍ତ ପୋଲିସ ବାହିନୀକୁ ଦୂରେଇ ରଖିବା ଲାଗି ଆହ୍ୱାନ ଜଣାଇବା ସଙ୍ଗେ ସଙ୍ଗେ ଏକ ନିର୍ଦ୍ଧିଷ୍ଟ ସମ୍ପ୍ରଦାୟକୁ ଭୋଟ ଦେବା ପାଇଁ ନିବେଦନ କରିଥିଲେ ତାଙ୍କର ଏଭଳି ବିବୃତ୍ତି ଯୋଗୁଁ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡିଯିବ ବୋଲି ନିର୍ବାଚନ କମିଶନ ଚେତାବନୀ ଦେବା ସଙ୍ଗେ ସଙ୍ଗେ ଏଭଳି ବିବୃତିରୁ ନିବୃତ ରହିବାକୁ ପରାମର୍ଶ ଦେଇଛନ୍ତି

ତାଙ୍କ ଏହି ଗସ୍ତ କାଳରେ ଶ୍ରୀ ଡରିୟନ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ସହ ଆପୋଷ ସ୍ୱାର୍ଥ ବିଜଡିତ ଦ୍ୱିପକ୍ଷୀୟ ଆଞ୍ଚଳିକ ଓ ଅର୍ନ୍ତଜାତୀୟ ପ୍ରସଙ୍ଗ ଉପରେ ଆଲୋଚନା କରିବେ ଆଜି ସନ୍ଧ୍ୟାରେ ଫ୍ରାନ୍ନ ବୈଦେଶିକ ମନ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି ଶ୍ରୀ ଡରିୟନ ପରିବେଶ ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀଙ୍କ ସହ ପରିବେଶ ପରିବର୍ତ୍ତନ ସଂକ୍ରାନ୍ତୀୟ ଏକ ଆଲୋଚନାରେ ଅଂଶଗ୍ରହଣ କରିବେ ସେ ରାଇସିନା କଥାବାର୍ତ୍ତାରେ ଅଂଶଗ୍ରହଣ କରିବା ପରେ ବେଙ୍ଗାଲୁର ଯିବାର କାର୍ଯ୍ୟସୂଚୀ ରହିଛି

ତାଙ୍କର ଏହି ଗସ୍ତ ବାଣିଜ୍ୟ ପ୍ରତିରକ୍ଷା ଜଳବାୟୁ ଦେଶାନ୍ତର ଗମନ ଦୁଇଦେଶ ମଧ୍ୟରେ ନାଗରିକମାନଙ୍କର ଆତଯାତ ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଭାଗିଦାରୀ ସମ୍ପର୍କକ୍ତ ଆହୁରି ମଜବୃତ କରିବ ସ୍କୁଟିନିକ୍ ଭି କେନ୍ଦ୍ରୀୟ ଔଷଧ ନିୟନ୍ତ୍ରକ ସଂଗଠକର ବିଶେଷଜ୍ଞ କମିଟି ରୁଷ ନିର୍ମିତ ସ୍କୁଟିନିକ୍ ଭି ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ସୁପାରିଶ କରିଛନ୍ତି ଡିଜିସିଏ ଠାରୁ ଉପଯୁକ୍ତ ଅନୁମତି ପାଇଲା ପରେ ସ୍କୁଟିନିକ୍ ଭି ହେଉଛି କୋଭିସିଲ୍ଚ ଓ କୋଭାକସିନ୍ ପରେ ତୂତୀୟ କୋଭିଡ୍ ପ୍ରତିଶେଷଧକ ଟିକା ଏହି ଟିକାର ପରୀକ୍ଷଣ ହାଇଦ୍ରାବାଦର ଡକ୍ଟର ରେଡ୍ଡୀସ୍ ପରୀକ୍ଷା ଗାରରେ କରାଯାଇଛି